ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ସମୀକ୍ଷା ପାଇଁ ଆକି ପୂର୍ବାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଏମ୍ସର ନିର୍ଦ୍ଦେଶକ ଡକୁର ରଣଦୀପ ଗୁଲେରିଆ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷାକୁ ଦ୍ୱିଗୁଣା କରିବା ପାଇଁ ନିଷ୍ପଭି ନିଆଯାଇଛି ଏହାଛଡ଼ା ଅବରୋଧ ଅଞ୍ଚଳରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପଭି ନିଆଯାଇଛି ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଦିଲ୍ଲିର ସମସ୍ତ ପୌରନିଗମର ମେୟରମାନଙ୍କ ସହିତ ଏକ ବୈଠକ କରିବେ ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ ଓ ଏମ୍ସର ନିର୍ଦ୍ଦେଶକ ଡକ୍ର ରଣଦୀପ ଗ୍ରଲେରିଆ ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗଦେବେ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରତଗତିରେ ବୃଦ୍ଧି ପାଇ ଏବେ ଏହି ସଂଖ୍ୟା ଦେଶରେ ତୃତୀୟ ସ୍ଥାନରେ ପହଞ୍ଚଥିବାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି

ଦିଲ୍ଲୀରେ ହସ୍କିଟାଲଗୁଡ଼ିକରେ ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କର ଭର୍ସନା କରିଛନ୍ତି

ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି

ଭିଡ଼ିଓ କନ୍ଫରେନିଂ ଯୋଗେ ଜାମ୍ସ ଜନସମ୍ଭାଦ ର୍ୟାଲିକୁ ଉଦ୍ବୋଧନ କରି ଶୀ ସିଂ କହିଛନ୍ତି ସରକାର ଅଧିକ ବ୍ୟାପକ ମାତ୍ରାରେ ଜାନ୍ଗୁ କାଶ୍ମୀରର ବିକାଶ କାର୍ଯ୍ୟ ଜାରି ରଖିବେ ଯାହାଫଳରେ ପାକ୍ ଅଧିକୃତ କାଶ୍ମୀରରେ ରହୁଥିବା ଲୋକମାନେ ଭାରତରେ ସାମିଲ ହେବା ପାଇଁ ଦାବି ଉଠାଇବେ

ସେ କହିଛନ୍ତି ପ୍ରଧାନମନ୍ତ୍ରୀ କରୋନା ସଂକଟକୁ ଏକ ଆହ୍ପାନ ଭାବେ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି

ଏହି ପର୍ବ ସମାଜରେ ଭ୍ରାତୃତ୍ୱଭାବ ଏବଂ ଆନନ୍ଦ ଉଲ୍ଲାସର ଭାବନାକୁ ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଟ୍ପିଟ୍ କରି କହିଛନ୍ତି ଏହି ଅବସରରେ ସେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘକୀବନ କାମନା କରିଛନ୍ତି

ଭିଭିଭୂମି କାର୍ଯ୍ୟକ୍ରମ ନିଷ୍ପାଦକ କାର୍ଯ୍ୟକ୍ରମ ବୃଭିଗତ କାର୍ଯ୍ୟକ୍ରମ ଓ ସଦସ୍ୟତା ପରବର୍ତ୍ତୀ ଯୋଗ୍ୟତା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି

କୋଭିଡ୍ ନାଇଷ୍ଟିନ୍ ବୈଶ୍ୱିକ ମହାମାରୀକୁ ଦୃଷ୍ଟିରେ ରଖି ଏହିଦିନ ସର୍ବସାଧାରଣସ୍ଥଳରେ କୌଣସି ସମାବେଶ କରାଯିବ ନାହିଁ ତେଣୁ ନିଜ ନିଜ ଘରେ ରହି ଜନସାଧାରଣ ଯୋଗ ଦିବସରେ ଅଂଶ ଗ୍ରହଣ କରିବା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶ ନାୟକ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ମାଇଁ ଲାଇଫ୍ ମାଇଁ ୟୋଗା ଆନ୍ତର୍ଜାତିକ ଭିଡ଼ିଓ ବ୍ଲଗିଙ୍ଗ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଶ୍ରୀ ନାୟକ ଜନସାଧାରଣଙ୍କୁ ଆହ୍ଠାନ ଦେଇଛନ୍ତି

ଏହି ପ୍ରତିଯୋଗିତାରେ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କୁ ତିନିମିନିଟ୍ ଅବଧିର ଏକ ଭିଡ଼ିଓ ପଠାଇବାକୁ ପଡ଼ିବ କ୍ରିୟା ଆସନ ପ୍ରାଣାୟାମ ଓ ମୁଦ୍ରା ମଧ୍ୟରୁ ତିନି ପ୍ରକାରର ଯୋଗାଭ୍ୟାସ ଏବଂ ଯୋଗ ଶରୀର ଉପରେ କି ପ୍ରକାର ପ୍ରଭାବ ପକାଉଛି ତାହାର ଏକ ସଂକ୍ଷିପ୍ତ ଭିଡ଼ିଓ ବାର୍ତ୍ତା ଏଥିରେ ରହିବ ଏହି ଭିଡ଼ିଓକୁ ଫେସ୍ବୁକ୍ ଟୁଇଟର ଇନ୍ଷ୍ଟ୍ରାଗ୍ରାମ୍ କିମ୍ବା ମାଇଁ ଗଭ୍ ପ୍ଲାଟଫର୍ମରେ ହାସ୍ଟ୍ୟାଗ୍ ସହିତ ଅପ୍ଲୋଡ କରିପାରିବେ ମନ୍ସୁନ୍ ଦକ୍ଷିଣ ପଣ୍ଟିମ ମୌସୁମୀବାୟୁ ସମଗ୍ର ଓଡ଼ିଶା ଓ ବିହାରରେ ସକ୍ରିୟ ହେବା ପରେ ଏବେ ମହାରାଷ୍ଟରେ ପ୍ରବେଶ କରିଛି ମୌସ୍ରମୀବାୟ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ସ୍ଥାନରେ ପହଞ୍ଚଥିବା ବେଳେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଛି

ଏହାଛଡ଼ା ମୌସ୍ତମୀବାୟ ବିହାରରେ ମଧ୍ୟ ପ୍ରବେଶ କରିଛି ରାଜ୍ୟର ଭାଗଲପୁର ପୁର୍ଣ୍ଣିଆ ଓ କଟିହାର ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ଗତ ଏକଦଶନ୍ଧୀ ମଧ୍ୟରେ ଏତେ ଆଗରୁ ମୌସୁମୀବାୟୁ ବିହାରରେ ପ୍ରବେଶ କରିବା ଏହା ପ୍ରଥମ ଘଟଣା ଆରାରିଆ କିଷନଗଞ୍ଜ କଟିହାର ଭାଗଲପ୍ରର ଓ ବାଙ୍କା ଜିଲ୍ଲାରେ ଆଜି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତାକାଲିଠାର୍ ବର୍ଷାର ପରିମାଣ ବୃଦ୍ଧି ପାଇବ

ଝାଡ଼ଖଣ୍ଡରେ ଚଳିତବର୍ଷ ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ମୌସୁମୀବାୟୁ ପ୍ରବେଶ କରିଛି ଗତ ଶୁକ୍ରବାର ଦିନ କାମସେଦପୁର ବାଟ ଦେଇ ଏହା ରାଜ୍ୟ ମଧ୍ୟରେ ପ୍ରବେଶ କରିଛି

ଆମ ସମ୍ଭାଦଦାତାଙ୍କ ସ୍ବଚନା ଅନୁଯାୟୀ ରାଞ୍ଚସ୍ଥିତ ପାଣିପାଗ ବିଭାଗ ମୁଖ୍ୟ ଡକୁର ଏସ୍ଡି କୋଟାଲ୍ ଆକାଶବାଣୀକୁ କହିଛନ୍ତି ବଙ୍ଗୋପସାଗରରେ ଗତ କିଛିଦିନ ତଳେ ଅମ୍ଫନ ଯୋଗୁଁ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ସ୍ୱାଭାବିକ ସମୟର ଦୁଇଦିନ ପୂର୍ବରୁ ଏହା ରାଜ୍ୟରେ ପହଞ୍ଚୁଛି ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ କୁନ୍ ପହିଲାରେ କେରଳ ଛୁଇଁଥିଲାବେଳେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡରେ ପ୍ରବେଶ କରିଛି

ପାଣିପାଗ ବିଭାଗ କହିଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମୌସୁମୀବାୟୁର ଗତିକୁ ଅନେକାଂଶରେ ତ୍ୱରାନ୍ନିତ କରିପାରିଛି